ମ୍ରସଲମାନ ମହିଳା ବିବାହ ସ୍ତରକ୍ଷା ବିଲ୍ ବା ତିନି ତଲାକ ବିରୋଧୀ ବିଲ୍ ଓ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗକୁ ସାୟିଧାନିକ ମର୍ଯ୍ୟଦା ଦେବା ବିଲ୍ଗୁଡ଼ିକ ସରକାର ଅଗ୍ରାଧିକାର ଦେଇଛନ୍ତି

ଏହି ଅଧ୍ୟାଦେଶଗୁଡ଼ିକ ମଧ୍ୟରେ ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ ଫୌଜଦାରୀ ଆଇନ୍ ସଂଶୋଧନ ଅଧ୍ୟାଦେଶ ବ୍ୟବସାୟୀକ ଅଦାଲତ ହାଇକୋର୍ଟଗ୍ରଡ଼ିକରେ ବ୍ୟବସାୟୀକ ବିଭାଗ ଓ ବ୍ୟବସାୟୀକ ଆପାଲେଟ୍ ଡିଭିଜନ୍ ସଂଶୋଧନ ଅଧ୍ୟାଦେଶ ହୋମିଓପାଥି କେନ୍ଦୀୟ ପରିଷଦ ସଂଶୋଧନ ଅଧ୍ୟାଦେଶ କ୍ରାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଏବଂ ଦେବାଳିଆ ଓ ଋଣ ଖିଲାଫ ଆଇନ୍ ସଂଶୋଧନ ଅଧ୍ୟାଦେଶ ରହିଛି ବର୍ଷାକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ସରକାର ଓ ବିରୋଧୀ ଦଳଗ୍ରଡ଼ିକ ମଧ୍ୟରେ ତନାଘନା ଆଲୋଚନା ହୋଇଛି ବିରୋଧୀ ଦଳଗୁଡ଼ିକ ଯେଉଁସବ୍ ପ୍ରସଙ୍ଗ ଉହ୍ରାପନ କରିବେ ସେ ବିଷୟରେ ଅବଗତ କରାଇଥିଲେ ଏବଂ ଏହିସବ୍ଧ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ସେମାନଙ୍କୁ ପ୍ରତିଶ୍ରତି ଦେଇଥିଲେ ଉଭୟ ସଭାଗୃହର କାର୍ଯ୍ୟଧାରା ସୂଚାରୁରୂପେ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ ଉଭୟ ସଭାଗୃହରେ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ମୋଦି କହିଛନ୍ତି ରାଜନୈତିକ ଦଳଗୁଡ଼ିକ ଉହ୍ରାପନ କରିଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଜାତୀୟ ହିତସାଧନ ପାଇଁ ବର୍ଷାକାଳୀନ ଅଧିବେଶନରେ ଗଠନ ମୂଳକ ପରିବେଶ ଦିଗରେ ସାମୁହିକ ଭାବେ ସହଯୋଗ କରିବାକୁ ସେମାନଙ୍କୁ ଅନୁରୋଧ ଜଣାଇଛନ୍ତି

ସେମାନେ ହେଉଛନ୍ତି ଭଣ୍ଡରାଗୋଣ୍ଡିଆରୁ ମଧୁରାଓ ତୁକାଡେ ମହାରାଷ୍ଟ୍ର ପାଲ୍ଘରରୁ ରାଜେନ୍ଦ୍ର ଗାବିତ୍ ଠୋକେ ହୋ ନାଗାଲାଣ୍ଡରୁ ଏବଂ କଇରାନାରୁ ତବସୁମ୍ ବେଗମ୍ ଲୋକସଭାରେ ଦିବଂଗତ ସଦସ୍ୟ ବାହାଦୂର ସିଂ ସନତ କୁମାର ମଣ୍ଡଳ ଏବଂ କାନ୍ଦ୍ରା ସୁବ୍ରମଣ୍ୟମ୍ଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରାଯାଇଛି ରାଜ୍ୟସଭାରେ କେରଳର୍ ନିର୍ବାଚିତ ତିନିକ୍ଷଣ ସଦସ୍ୟଙ୍କ ସହିତ ରାଜ୍ୟସଭାକୁ ମନୋନୀତ ହୋଇଥିବା ଡକୁର ସୋନାଲ୍ ମାନସିଂ ଏବଂ ରାମ ସକଲ ଶପଥ ଗହଣ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରେ ଆନ୍ଧ୍ରପ୍ରଦେଶକୁ ସ୍ପତନ୍ତ୍ର ପାହ୍ୟା ଦାବିରେ ଟିଡିପି ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହୁ ପର୍ଯ୍ୟନ୍ତ ମୁଲତବୀ ରହିଛି

ଗୃହରେ ପ୍ରଶ୍ମକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଟିଡିପି ଏବଂ ସମାଜବାଦୀ ପାର୍ଟିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ସ୍କୋଗାନ୍ ଦେବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ରିଭ୍ ପିଏମ୍ ପାର୍ଲାମେଣ୍ଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ସଂସଦର ମୌସୁମୀ ଅଧିବେଶନରେ ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ସଫସଦ ବାହାରେ ଗଶମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ମୋଦି କହିଛନ୍ତି ଗୃହ ପରିଚାଳନାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି ସେ କହିଛନ୍ତି ଯେ ଦେଶର କେତେକ ଭାଗରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଅନ୍ୟ କେତେକ ଭାଗରେ ସ୍ୱଚ୍ଚ ବର୍ଷା ସମସ୍ୟା ସୃଷ୍ଟି କରିଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଗୃହରେ ଆଲୋଚନାର ଆବଶ୍ୟକତା ରହିଛି ସମସ୍ତ ପ୍ରସଙ୍ଗରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରାଗଲେ ଦେଶ ଏଥିରୁ ସୁଫଳ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସଂସଦ ଶାନ୍ତିଶୃଙ୍ଖଳାର ସହିତ ପରିଚାଳିତ ହେଲେ ଏହାର କାର୍ଯ୍ୟଧାରା ରାଜ୍ୟ ବିଧାନସଭା ଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ୍ଜାମ୍ ଓାରିୟର୍ ପୁସ୍ତକ ତାଙ୍କୁ ପରୀକ୍ଷାରେ ସଫଳତା ଦେଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ସାକ୍ଷୀ ପ୍ରଦ୍ୟୁମ୍ନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଏକ୍ଜାମ୍ ୱାରିୟର୍ ପୁସ୍ତକ ପରୀକ୍ଷା ସମୟରେ ତାଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିଥିଲା ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ବାସ୍ତବ ଜୀବନରେ ସମସ୍ତେ ଯୋଦ୍ଧା ହେବା ଆବଶ୍ୟକ ଦୁଃଖୀ ନୁହେଁ ପ୍ରଧାନମନ୍ତ୍ରୀ ସାକ୍ଷୀଙ୍କୁ ଦେଇଥିବା ପତ୍ର ପାଇଁ ଧନ୍ୟବାଦ ଜଣାଇଛନ୍ତି

ସୁରି ଭିସା ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନବ୍ଦ୍ୱୀପ ସୁରି କହିଛନ୍ତି ଯେ ଯେଉଁ ଭାରତୀୟମାନେ ୟୁଏଇରେ ବେଆଇନ୍ ଭାବେ ରହୁଛନ୍ତି ଅଥବା ସେମାନଙ୍କ ଭିସା ଅବଧି ସରିଯାଇଛି ସେମାନେ 'ଆମେଷ୍ଟି ୱିଶ୍ଡୋ' ସହାୟତାରେ ନିଜ ଭିସାକୁ ନିୟମିତ କରିପାରିବେ ଅଥବା ଦେଶ ପରିତ୍ୟାଗ କରିବେ

ଯେଉଁ ବିଦେଶୀ ନାଗରିକମାନେ ଭିସା ନିୟମ ଉଲ୍କୃଘନ କରି ସେଠାରେ ବସବାସ କରୁଛନ୍ତି ସେମାନେ ଏହି ସମୟ ମଧ୍ୟରେ ନିଜ ଭିସା ନବୀକରଣ ତଥା ନିୟମିତ କରିପାରିବେ

ଜେକେ ନୋ ଇଣ୍ଟରଭ୍ୟ ଜାଞ୍ଗୁ ଓ କାଶ୍ମୀର ସରକାର ରାଜ୍ୟରେ ଚତ୍ର୍ଥ ଶ୍ରେଣୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ସାକ୍ଷାତକାରକୁ ଉଚ୍ଛେଦ କରିଛନ୍ତି ବର୍ତ୍ତମାନ ଏହି ପଦବୀଗୁଡ଼ିକ ସକାଶେ ଲିଖିତ ପରୀକ୍ଷାରେ ମିଳିଥିବା ମାର୍କ ଅନୁସାରେ ପ୍ରରଣ କରାଯିବ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଗତକାଲି ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ଅଧ୍ୟକ୍ଷତାରେ ଶ୍ରୀନଗରଠାରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଚତ୍ରର୍ଥ ଶ୍ରେଣୀ ପଦବୀଗୁଡ଼ିକ ସକାଶେ ସାକ୍ଷାତକାର ପରୀକ୍ଷା ଉଚ୍ଛେଦ ପାଇଁ ନିଷ୍ପଭି ନିଆଯାଇଛି ଏହି ନିଷ୍ପଭିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି କିନ୍ତୁ ଯେଉଁ ପଦବୀଗୁଡ଼ିକ ସକାଶେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଶି ସେ କ୍ଷେତ୍ରରେ ଏହି ନିଷ୍ପଭି କାର୍ଯ୍ୟକାରି କରାଯିବ ନାହିଁ ମୁଖପାତ୍ର କହିଛନ୍ତି ଭବିଷ୍ୟତରେ ସବୁ ଚତୁର୍ଥ ଶ୍ରେଣୀ ପଦବି ଡିଭିଜନାଲ୍ ଜିଲ୍ଲା ସ୍ତରୀୟ କ୍ୟାଡର କମ୍ପାନୀ ସଂଗଠନ ଏବଂ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକ ସକାଶେ କାଞ୍ଗୁ କାଶ୍ମୀର ସେବା ଚୟନ ବୋର୍ଡ ଅଧୀନରେ ନିଯୁକ୍ତି ଦିଆଯିବ

ମଣିପ୍ରର ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ପକ୍ଷରୁ କୁଳାଧିପତି ପ୍ରଫେସର ଏପି ପାଶ୍ଡେଙ୍କ ବରଖାସ୍ତ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି କୁଳାଧିପତିଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଭଳି ଅଭିଯୋଗ କରାଯାଇଛି ଏହି ବନ୍ଦ ଡାକରା ଫଳରେ ରାଜ୍ୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ ରଖାଯିବା ସହ ବ୍ୟବସାୟିକ କାର୍ଯ୍ୟାଳୟ ଦୋକାନ ବଜାର ବନ୍ଦ ରହିଛି ଇତିମଧ୍ୟରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟ ଘଟଣାର ତଦନ୍ତ ନେଇ ଏକ କମିଟିର ପୁନର୍ଗଠନ କରିଛନ୍ତି

ଟ୍ରମ୍ ନର୍ଥକୋରିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ କହିଛନ୍ତି ଯେ କିମ୍ ଜଙ୍ଗ୍ ଉନ୍ଙ୍କ ସହ ତାଙ୍କର ହୋଇଥିବା ବୁଝାମଣା ଅନୁସାରେ ଉତ୍ତର କୋରିଆକୁ ପରମାଣୁ ନିରସ୍ତିକରଣ କରିବା ନେଇ ସେ ବ୍ୟଗ୍ର ନୁହନ୍ତି ୱାଶିଂଟନ୍ଠାରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଯେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ରମୁକ୍ତ କରିବା ନେଇ କୌଣସି ସମୟସୀମା ନିର୍ଦ୍ଧାରିତ କରାଯାଇ ନାହିଁ କିନ୍ତୁ ଏ ପ୍ରସଙ୍ଗରେ ଉଭୟ ଦେଶ ସଚେତନ ଅଛନ୍ତି ଏବଂ ଏହାର ପ୍ରଭାବ ହ୍ରାସ କରିବା ପାଇଁ କାର୍ଯ୍ୟ କରାଯାଉଛି ସୋମବାର ଦିନ ହେଲେକ୍ସିଠାରେ ଅନୁଷ୍ଠିତ ଶିଖର ବୈଠକରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଓ ତାଙ୍କ ମଧ୍ୟରେ ଏ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି

ସେଠାକାର ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଆଇଏସ୍ ଆତଙ୍କବାଦୀମାନେ ହଠାତ୍ ଘର ଭିତରକୁ ପ୍ରବେଶ କରି ଗୁଳିଚାଳନା କରିଥିଲେ

ଗତକାଲି ଲକ୍ଷ୍ନୌଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍କଭି ହୋଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପଭିଗୁଡ଼ିକ ମଧ୍ୟରେ ଆସନ୍ତା ଅଗଷ୍ଟମାସରୁ ଶିକ୍ଷକମାନଙ୍କୁ ବର୍ଦ୍ଧିତ ଦରମା ଦିଆଯିବ

ଗୋଲ୍ଡକୋଷ୍ ରାଜ୍ୟଗୋଷୀ କ୍ରୀଡ଼ାରେ ସ୍ପର୍ଣ୍ଣ ପଦକ ଜିତିଥିବା ନିରଜ ଗତକାଲି ରାତିରେ ନିଜର ପୂର୍ବ ସଫଳତାକୁ ଦୋହରାଇଛନ୍ତି

ମାଲ୍ଡୋଭାର ଆଣ୍ଡ୍ରିଆନ୍ ମାଡ୍ରେଡ୍ ରୌପ୍ୟ ଏବଂ ଲିଥୁଆନିଆର ଏଡିସ୍ ମାଟ୍ୟୁସେଭିକ୍ସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି